ପିଏମ୍ ସୋସିଆଲ୍ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ଟ୍ୱିଟର ଫେସ୍ବୁକ୍ ୟୁଟୁବ୍ ଏବଂ ଇନ୍ଷ୍ଟାଗ୍ରାମ୍ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରୁ ଓହରି ଯିବା ପାଇଁ ଚିନ୍ତା କରୁଛନ୍ତି ଗତକାଲି ଏକ ଟ୍ୱିଟ୍ ଯୋଗେ ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରୁ ଓହରି ଯିବା ପାଇଁ ତାଙ୍କର ଇଚ୍ଛା ବିଷୟରେ ଦେଶକୁ ସୂଚନା ଦେଇଛନ୍ତି ଏହି ଟ୍ୱିଟ୍ର ଗୋଟିଏ ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀଙ୍କର ଏଭଳି ଭାବନାରେ ଜନସାଧାରଣ ଗଭୀର ଭାବେ ମର୍ମାହତ ହୋଇ ପ୍ରତିକ୍ରିୟା ଦେଇଥିବା ବେଳେ ଲକ୍ଷ ଲକ୍ଷ ଫଲୋଅର୍ 'ନୋ ସାର୍' ବୋଲି ଏହି ଟ୍ୱିଟ୍ର ଉତ୍ତର ଦେଇଛନ୍ତି

ଟ୍ୱିଟରରେ ଯେଉଁ ଭାରତୀୟମାନଙ୍କୁ ଫଲୋ କରାଯାଉଛି ସେଥିରେ ଶ୍ରୀ ମୋଦୀ ଶୀର୍ଷ ସ୍ଥାନରେ ଅଛନ୍ତି

ବାରାଖ ଓବାମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି

ସେମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲଙ୍ଗାନାର ବାସିନ୍ଦା ଦିଲ୍ଲୀର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଇଟ୍ଟାଲିରୁ ଗସ୍ତ ସାରି ଫେରିଥିଲେ ତେଲଙ୍ଗନାର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଦୁବାଇ ଗସ୍ତ କରିଥିବାର ଜଣାପଡ଼ିଛି ସେମାନଙ୍କର ଅନ୍ୟ ସ୍ଥାନଗୁଡ଼ିକୁ ଗସ୍ତ ସଂକ୍ରାନ୍ତରେ ଖବର ସଂଗ୍ରହ କରାଯାଉଛି ଉଭୟ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଯେକୌଣସି ପରିସ୍ଥିତି ସୃଷ୍ଟି ହେବା ସ୍ଥଳେ ତାହାର ମୁକାବିଲା କରିବାକୁ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ମନ୍ତ୍ରୀମାନଙ୍କର ଏକ ଗୋଷୀ ଏହା ଉପରେ ତୀକ୍ଷ୍କ ନଜର ରଖିଛନ୍ତି ମନ୍ତ୍ରୀ ଇରାନ୍ ଜାପାନ୍ ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକୁ ଗସ୍ତ ନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ଓ ଜ୍ୱର ଏବଂ ଗଳା କିମ୍ବା ଶ୍ୱାସପ୍ରଶ୍ୱାସରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଲୋକମାନଙ୍କୁ କହିଛନ୍ତି

ଲୋକସଭା ବାଚସ୍କତି ଓମ୍ ବିର୍ଲା ସଭାଗୃହରେ ଶାନ୍ତିଶୃଙ୍ଗଳା ରକ୍ଷା କରିବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିବା ପରେ ଏହାର କୌଣସି ଫଳ ନ ମିଳିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ସେ କହିଥିଲେ ସଦସ୍ୟମାନଙ୍କୁ ସଭାର ମାନ ଓ ମର୍ଯ୍ୟଦା ରକ୍ଷା କରିବାକୁ ହେବ ସଂସଦୀୟ ପରମ୍ପରା ଅନୁସାରେ ସଦସ୍ୟମାନଙ୍କୁ ସଭାରେ ଶନ୍ତି ଶୃଙ୍ଖଳା ରକ୍ଷାକୁ ନିଣ୍ଚିତ କରିବାକୁ ହେବ ବୋଲି ସେ ନିବେଦନ କରିଥିଲେ ପୂର୍ବରୁ ଦିନ ବେଳେ ବିରୋଧୀ ଦଳ ସଦସ୍ୟମାନେ ଦିଲ୍ଲୀ ହିଂସାକାଶକୁ ନେଇ ସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ

ପାଟିତୁଣ୍ଡ ଭିତରେ ବାଚସ୍କତି ସଭାକାର୍ଯ୍ୟକୁ ଚାଲିବାକୁ ନିଷ୍ପଭି ନେଇଥିଲେ ସେ ମଧ୍ୟ ସଦସ୍ୟମାନଙ୍କୁ ବୁଝାଇବାକୁ ପ୍ରଚେଷ୍ଟା କରିଥିଲେ ଓ ଦିଲ୍ଲୀର ଗଣ୍ଡଗୋଳିଆ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଯିବା ପରେ ଏହା ଉପରେ ସେ ଆଲୋଚନା ପାଇଁ ଅନୁମତି ଦେବେ ବୋଲି କହିଥିଲେ ବାଚସ୍କତି ପୁଣି କହିଥିଲେ ସମଗ୍ର ଦେଶରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ମଧ୍ୟ ସଦସ୍ୟମାନଙ୍କର ଦାୟିତ୍ୱ କିନ୍ତୁ ବାଚସ୍କତିଙ୍କ ବାରମ୍ଭାର ଅନୁରୋଧ ସତ୍ତ୍ୱେ ବିରୋଧୀ ଦଳ ସଦସ୍ୟମାନେ ବ୍ୟାନର ସହ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେଇଥିଲେ ଏହାକୁ ଶାସକ ଦଳର ସଦସ୍ୟମାନେ ବିରୋଧ କରିବାରୁ ସଭାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ସଭାର ବରିଷ ସଦସ୍ୟମାନେ ପରିସ୍ଥିତିକୁ ସମ୍ଭାଳିବାକୁ ପ୍ରଚେଷ୍ଟା କରିଥିଲେ ପରିଶେଷରେ ବାଚସ୍କତି ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ ରାଜ୍ୟସଭା ଆଡଜଣ୍ଣ ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ ରାଜ୍ୟସଭା ମଧ୍ୟ ଦିନକ ପାଇଁ ମୁଲତବୀ ରହିଥିଲା ଅପରାହ୍ନ ଦୁଇଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସମାଜବାଦୀପାର୍ଟି ତୃଣମୂଳ କଂଗ୍ରେସ ଡିଏମ୍କେ ବିଏସ୍ପି ଆମ୍ ଆଦମୀ ପାର୍ଟି ବାମଦଳ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ଉପାଧ୍ୟକ୍ଷ ହରିବଂଶ ନାରାୟଣ କହିଥିଲେ ଯେ ଗୃହରେ ଶାନ୍ତ ବାତାବରଣ ରହିଲେ ହିଂସା ନେଇ ଆଲୋଚନା କରାଯିବ କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ କ୍କାରି ରଖିଥିଲେ ଉପାଧ୍ୟକ୍ଷଙ୍କ ବାରମ୍ଭାର ଅନୁରୋଧ ସତ୍ତ୍ୱେ କୌଣସି ସ୍କୁଫଳ ମିଳିନଥିଲା

ତେବେ ହୋହାଲ୍ଲା ଲାଗିରହିବାରୁ ଗୃହକୁ ମୁଲତବୀ ରଖାଯାଇଥିଲା

ଅତିରିକ୍ତ ସେସନ୍ୱ ଜଜ୍ ଧର୍ମେନ୍ଦ୍ର ରାଣା କହିଛନ୍ତି ପବନ କୁମାର ଗୁପ୍ତାର କ୍ଷମା ଆବେଦନ ବିଚାରଧୀନ ଥିବାରୁ ସେମାନଙ୍କୁ ଫାଶି ଦିଆଯାଇ ପାରିବ ନାହିଁ ପବନ ଗତକାଲି ରାଷ୍ଟ୍ରପତିଙ୍କ ନିକଟରେ ଏକ କ୍ଷମା ଆବେଦନ ଦାଖଲ କରିଥିବାରୁ ତାକୁ ଫାଶି ଦେବା ଉପରେ ସ୍ଥଗିତାଦେଶ ଲୋଡ଼ି କରିଥିବା ଆବେଦନ ଉପରେ କୋର୍ଟ୍ ଏହି ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ଦିଲ୍ଲୀ ସରକାର ଅଭିଯୁକ୍ତ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ସୁପାରିଶ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜକ୍ଷମା ଆବେଦନକୁ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇବା ପରେ ଏହି ସୁପାରିଶ କରାଯାଇଛି ଦିଲ୍ଲୀ ସରକାର ଫାଇଲଟିକୁ ଉପରାଜ୍ୟପାଳଙ୍କ ନିକଟକୁ ସୁପାରିଶ ପାଇଁ ପଠାଇଛନ୍ତି ପୂର୍ବରୁ ଗତକାଲି ପବନର ରାଜକ୍ଷମା ଆବେଦନ କେନ୍ଦ୍ର ଗୃହ ମନ୍ତଶାଳୟର ହସ୍ତଗତ ହେବା ପରେ ଏହାକୁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦିଆଯାଇଥିଲା

ଦିଲ୍ଲୀ ପୁଲିସ୍ କମିଶନର ଏସ୍ଏନ୍ ଶ୍ରୀବାସ୍ତବ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ଘଟଣା ଉପରେ ଗୁଜବକୁ କର୍ଣ୍ଣପାତ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କୌଣସି ଅସମର୍ଥିତ ସୂତ୍ର ଆଧାରରେ ଗଣ୍ଡଗୋଳକୁ ନେଇ ମିଳୁଥିବା ରିପୋର୍ଟକୁ ତନଖି କରିବା ଏବଂ କେନ୍ଦ୍ରୀୟ ପୁଲିସ୍ ନିୟନ୍ତ୍ରଣ କକ୍ଷରୁ ଖବର ଉପରେ ସଠିକ୍ ସୂଚନା ହାସଲ କରିବା ପାଇଁ ସେ ଦିଲ୍ଲୀର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି

ଫରେନ୍ସି ଭାଓଲେନ୍ସ ଦିଲ୍ଲୀର ରୋହିଣୀ ସ୍ଥିତ ଫୋରେନ୍ସିକ୍ ସାଇନ୍ସ ଲାବୋରୋଟରୀ ଉତ୍ତରପୂର୍ବ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସାମାମଲାଗୁଡ଼ିକର ଅଗ୍ରାଧିକାର ଭିଭିରେ ଯାଞ୍ଚ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ନୂଆଦିଲ୍ଲୀରେ ସରକାରୀ ସୂତ୍ରରୁ କୁହାଯାଇଛି ଫୋରେନ୍ସିକ୍ ସାଇନ୍ସ ଲାବୋରୋଟରୀର ନିର୍ଦ୍ଦେଶକ ଦୀପା ବର୍ମା ଭଜନପୁରା ଓ ଦୟାଲପୁର ଆଦି ପ୍ରଭାବିତ ଅଞ୍ଚଳ ଗସ୍ତ କରି ତାଙ୍କର ଟିମ୍ ଯେଉଁସବୁ କାର୍ଯ୍ୟାନୁଷାନ ଗ୍ରହଣ କରିଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି ସଂସ୍ଥା ପକ୍ଷରୁ ଅଗ୍ରାଧିକାର ଭିଭିରେ ଏହିସବୁ ମାମଲାଗୁଡ଼ିକ ଉପରେ କାର୍ଯ୍ୟ କରାଯାଉଛି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଖୁବ୍ ଶୀଘ୍ର ରିପୋର୍ଟ ଯୋଗାଇ ଦିଆଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଇସ୍ରାଏଲ୍ ଭୋଟ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜୟୀ ହେବେ ବୋଲି ଦାବି କରିଛନ୍ତି ଏକ୍ଜିଟ୍ ପୋଲର ସୂନା ଅନୁଯାୟୀ ଶ୍ରୀ ନେତାନ୍ୟାହୁ ପରବର୍ତ୍ତୀ ସରକାର ଗଠନ ପାଇଁ ଏକ ଦୂଢ଼ ସ୍ଥିତିରେ ରହିଛନ୍ତି ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଏହା ତୂତୀୟ ନିର୍ବାଚନ ଗତ ଏପ୍ରିଲ୍ ଓ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନରେ ଚୂଡ଼ାନ୍ତ ଫଳାଫଳ ନ ମିଳିବାରୁ ଏହି ଜିୟୁ ରାଷ୍ଟ୍ରରେ ରାଜନୈତିକ ଗତିରୋଧ ସୃଷ୍ଟି ହୋଇଥିଲା ଭୋଟ ପରେ ଶୀ ନେତାନ୍ୟାହୁ ଟ୍ୱିଟ୍ କରି କହିଛନ୍ତି ଏହି ନିର୍ବାଚନ ଇସ୍ରାଏଲର ଏକ ବିପୁଳ ବିଜୟ ଶେଖ୍ ହସିନା ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଗତକାଲି ଡାକାଠାରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସାକ୍ଷାତ କରିଛନ୍ତି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ସଚିବ ଇସାନୁଲ କରିମ୍ କହିଛନ୍ତି ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ କନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଙ୍ଗଲାଦେଶ ଗସ୍ତକୁ ନେଇ ବୈଠକରେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଳିତ ମାସର ଆଗାମୀ ଦିନରେ ବାଙ୍ଗଳାଦେଶ ଗସ୍ତକୁ ନେଇ ପ୍ରସ୍ତୁତି ଉପରେ ଆଲୋଚନା ପାଇଁ ବିଦେଶ ସଚିବ ଶ୍ରୀ ଶ୍ରୀଙ୍ଗଲା ଗତକାଲି ବାଙ୍ଗଲାଦେଶରେ ପହଞ୍ଚିଚ୍ଚନ୍ତି ଏକାମ୍ ଫେଷ୍ଟ ନୂଆଦିଲ୍ଲୀଠାରେ ଗତକାଲିଠାରୁ ସପ୍ତାହବ୍ୟାପୀ ଏକାମ୍ ଫେଷ୍ଟ ଆରମ୍ଭ ହୋଇଛି ଦିବ୍ୟାଙ୍ଗ ହସ୍ତଶିଳ୍ପୀ ଓ ଉଦ୍ୟୋଗୀମାନଙ୍କର ହସ୍ତକଳା ଓ ଉତ୍ପାଦକୁ ପ୍ରୋହାହନ ଦେବା ଏହାର ଲକ୍ଷ୍ୟ